ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ

ସଂସଦ ମାର୍ଗରେ ନିର୍ମାଣ ହେବାକୁ ଥିବା ନୁତନ ଭବନର ଧାର୍ମିକ ରୀତିନୀତି ସହ ପ୍ରଧାନମନ୍ତୀ ପୂକାର୍ଚ୍ଚନା କରିଛନ୍ତି

ଉଦ୍ୟୋଗପତି ରତନ୍ ଟାଟା ଏବଂ ବହୁ ବିଦେଶୀ ରାଷ୍ଟ୍ରଦ୍ଦତ ମଧ୍ଧ ଏହି ଭ୍ମିପ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ

ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି